କ୍ୟାବିନେଟ ଫାର୍ମର ଚାଷୀଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚଳିତ ଆର୍ଥକ ବର୍ଷରେ ସବୁପ୍ରକାର ଖରିଫ ଫସଲର ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ ବୈଠକ ପରେ ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କୃଷି ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଫଳରେ କୃଷି କ୍ଷେତ୍ରର ଉତ୍ପାଦନ ଲାଭଜନକ ହେବ ଏବଂ ଏହା ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରିବ

ଏହାଦ୍ୱାରା ଚାଷୀମାନେ ବିଶେଷ ଉପକୃତ ହେବେ ଏବଂ ଚାଷପ୍ରତି ଅଧିକ ମନୋନିବେଶ କରିବେ ବୋଲି ସେ କହିଛନ୍ତି କ୍ୟାବିନେଟ ଜାୱଡେକର କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀରେ ଥିବା ସଂଗଠିତ ଗ୍ରପ ଏ' ସେବାର କର୍ମଚାରୀମାନଙ୍କୁ ଗ୍ରୁପ ଏ' କାର୍ଯ୍ୟନିର୍ବାହୀ ଅଧିକାରୀ କ୍ୟାଡର ପ୍ରଦାନ କରାଯିବ ଏବଂ ଏଥିପାଇଁ ସେମାନେ ଆର୍ଥକ ଦୃଷ୍ଟିରୁ ମଧ୍ୟ ଉନ୍ନତ ବେତନହାର ପାଇବେ ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱେଡକର କହିଛନ୍ତି ଏହାଫଳରେ ସମ୍ପୃକ୍ତ ଅଧିକାରୀମାନଙ୍କର ପ୍ରଶାସନିକ ଦକ୍ଷତା ବଢିବ ଏହାଛଡା ଅହମ୍ମଦାବାଦ ଲକ୍ଷ୍ରୌ ଓ ମାଙ୍ଗାଲୁରୁ ବିମାନ ବନ୍ଦରକୁ ଲିଜ୍ରେ ପ୍ରଦାନ କରିବା ସଂକ୍ରାନ୍ତ ନିଷ୍ପଭିକୁ କ୍ୟାବିନେଟ ଅନୁମୋଦନ କରିଛି ଏହି ତିନୋଟି ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧୀନରେ ଥିଲା ଏହାକୁ ସରକାରୀ ବେସରକାରୀ ଅଂଶୀଦାରରେ ଚଳାଇବା ପାଇଁ ହୋଇଥିବା ନିଷ୍ପଭି ଅନୁସାରେ ସର୍ବାଧିକ ନିଲାମ ଡାକିଥିବା ଆଦାନୀ ଶିଳ୍ପଗୋଷ୍ଠୀକୁ ପ୍ରଦାନ କରାଯିବ

ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଏହି ସର୍ଭେ ରିପୋର୍ଟର ଉଭୟ ସଦନରେ ଉପସ୍ଥାପନ କରିବେ ଏହି ରିପୋର୍ଟ ଦ୍ୱାରା ଦେଶର ବାର୍ଷିକ ଆର୍ଥକ ବିକାଶର ସ୍ଥିତି ସମ୍ପର୍କରେ ଜାଣିହେବ

ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣର ପ୍ରତ୍ୟକ୍ଷ ଧାରାବିବରଣୀ ସ୍ୱତନ୍ତ୍ର ବଜେଟ୍ ବୁଲେଟିନ୍ ଏବଂ ବଜେଟ୍ ଉପସ୍ଥାପନା ପରବର୍ତ୍ତୀ ଆଲୋଚନା ବିଶେଷଜ୍ଞମାନଙ୍କ ସହ ଆମ ଷ୍ଟୁଡିଓରୁ ପ୍ରସାରଣ କରାଯିବ

ପିଏମ ଖିମ୍ଚାନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ଗୁଜୁରାଟରୁ ସାଇକଲ ଯୋଗେ ରାଜଧାନୀକୁ ଆସିଥିବା ଭିକ୍ଷୁଭାଇ ଖିମ୍ଚାନ୍ଦ ଭାଇଙ୍କୁ ଭେଟିଥିଲେ

ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିକ୍ଷୁଭାଇଙ୍କ ନିଷ୍ଠା ଏବଂ ସମ୍ଭ୍ରମତାରେ ସେ ମୁଗ୍ଧ

ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାର୍ଷିରୁ ଯୋଗାଇ ଦିଆଯିବ

ଗତକାଲି ଡ୍ୟାମଠାରୁ ପ୍ରାୟ ଦେଢକିଲୋମିଟର ଦୂରରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା

ରାଜ୍ୟର ଜଳସେଚନ ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି ଯେ ମୃତବ୍ୟକ୍ତିଙ୍କ ପରିବାରକୁ କ୍ଷତିପ୍ରରଣ ଦିଆଯାଇଛି କେଉଁ କାରଣରୁ ବନ୍ଧ ଭାଙ୍ଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି

ନବଦିନ ବ୍ୟାପୀ ଏହି ଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଛନ୍ତି ଆଜି ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ୁ ପହଣ୍ଡିରେ ଆସି ତିନିରଥ ତାଳଧ୍ୱଜ ଦେବଦଳନ ଓ ନନ୍ଦିଘୋଷ ରଥରେ ମାଉସୀମା' ମନ୍ଦିରକୁ ଯିବେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହର କରାଯାଇଛି ଆତଙ୍କବାଦୀ ନିରୋଧୀ ସ୍କାର୍ଡ ମୁତୟନ ସହ ବିଭିନ୍ନ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି ଜଳ ସ୍ଥଳ ଓ ଆକାଶପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଧାର୍ଯ୍ୟ ସମୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ସମାପନ ସହ ରଥଟଣା ନିର୍ଦ୍ଧାରିତ ସମୟରେ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ବର୍ଭମାନ ଶ୍ରୀମନ୍ଦିରରେ ଠାକୁରମାନଙ୍କର ବିଭିନ୍ନ ନୀତିକାନ୍ତି ଚାଲିଛି

ପୁରୁଣା ସହରର ଜମାଲପୁର ଅଞ୍ଚଳରେ ଚାରିଶହ ବର୍ଷର ପୁରୁଣା ଜଗନ୍ନାଥ ମନ୍ଦରିରୁ ଏହି ଐତିହାସିକ ରଥଯାତ୍ରା ଆରମ୍ଭ ହେବ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ପରିବାର ସହ ଆଜି ସକାଳୁ ମନ୍ଦିରରେ ମଙ୍ଗଳଆଳତୀ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ର୍ଚପାନୀ ପହଣ୍ଡି ବିଜେ ସହ ରଥ ଉପରେ ସୁନାର ଝାଡୁରେ ଛୋରପହଁରା କରିବେ ନିଶାଙ୍କ କେଭିଏସ୍ ଦେଶର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପାଇଁ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ଯେଉଁ ପରୀକ୍ଷା ହୋଇଥିଲା ତାହାର ଫଳ ଆସନ୍ତା ସୋମବାର ପ୍ରକାଶ ପାଇବ

ନ୍ତାଦିଲ୍ଲୀଠାରେ ଏହି ସୂଚନା ଦେଇ କେନ୍ଦ୍ରମାନବ ସମ୍ଭଳ ବିକାଶ ମନ୍ତ୍ରୀ ଡଃ ରମେଶ ପୋଖରିଆଲ୍ ନିଶାଙ୍କ କହିଛନ୍ତି ଯେ ଦେଶର ଅଗ୍ରମ୍ୟ ଅଞ୍ଚଳରେ ମଧ୍ୟ ଉନ୍ନତି ମାନର ସେବା ଯୋଗାଇ ଦେବାକୁ ସରକାର ବଦ୍ଧପରିକର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉତ୍ତମ ଶିକ୍ଷାଦାନ ପାଇଁ ସରକାର ସବୁମତେ ଉଦ୍ୟମ କରୁଛନ୍ତି ଗମେଣ୍ଟ ରେଳବାଇ ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଦେଶରୁ ଜଗୁଆଳି ବିହୀନ ଲେବଲକ୍ରସିଂକୁ ସମ୍ପର୍ଣ୍ଣ ଉଚ୍ଛେଦ କରାଯାଇଛି ଏବଂ ଦେଶର କୌଣସି ବ୍ରଡ୍ ଗେଜ୍ ନେଟୱାର୍କରେ ଗୋଟିଏ ବି ହେଲେ ଜଗୁଆଳି ବିହୀନ ଲେବିଲ କ୍ରସିଂ ନାହିଁ

ନକ୍ଭି ହଜ ପିଲିଗ୍ରୀମ୍ସ ସଂଖ୍ୟାଲଘୁ କଲ୍ୟାଶମନ୍ତ୍ରୀ ମୁକ୍ତାର ଆବାସ ନକ୍ତି ଗତପାଳି ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଆର୍ନ୍ତାଜାତିକ ବିମାନ ବନ୍ଦରରେ ହଜ୍ ତୀର୍ଥଯାତ୍ରୀମାନଙ୍କର ପ୍ରଥମ ବ୍ୟାଚକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଶ୍ରୀ ନକ୍ଭି କହିଛନ୍ତି ଚଳିତ ବର୍ଷ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟକ ଦୁଇ ଲକ୍ଷ ଭାରତୀୟ ମୁସଲିମ୍ ହଜ୍ଯାତ୍ରା କରୁଛନ୍ତି ପୁରୀ ଡ୍ରୋନ୍ସ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଡ୍ରୋନ ଚଳାଚଳକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଧିକ ଆଇନଗତ ବ୍ୟବସ୍ଥା କରିବେ ରାଜ୍ୟ ସଭାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଡ୍ରୋନ ର ଅବାଧ ଚଳାଚଳ ଫଳରେ ନିରାପତ୍ତା କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ସରକାର ଅବଗତ ଅଛନ୍ତି ଏଥିପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବିଲା ଡାଏଡ୍ ବିରଳା ଶିଳ୍ପ ଗୋଷ୍ଠୀର ବରିଷ୍ଣତମ ସଦସ୍ୟ ବସନ୍ତ କୁମାର ବିରଳାଙ୍କର ଗତକାଲି ମୁମ୍ଭାଇଠାରେ ପରଲୋକ ଘଟିଛି

ଭାରତୀୟ ଶିଳ୍ପ ଜଗତର ସେ ଜଣେ ପ୍ରମୁଖ ବିନ୍ଧାଣୀ ଥିଲେ

ତାଙ୍କ ପାର୍ଥିବ ଶରୀରକୁ କଲକାତାସ୍ଥିତ ବିର୍ଲା ପାର୍କ ବାସଭବନରୁ ଅଣାଯିବା ପରେ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ

ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି ଜମାତ ଉଦ୍ ଦାୱା ସଂଗଠନ କରିଆରେ ସୟିଦ୍ ଓ ତା'ର ସହଯୋଗୀମାନେ ପାକିସ୍ତାନର ବିଭିନ୍ନ ଅର୍ଥ ସଂଗ୍ରହ କରୁଥିଲେ

ଏମାନଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ ଅଧିକ ଅନୁସନ୍ଧାନ ଚାଲିଛି